ବହୁ ନେତା ଅଭିନନ୍ଦନଙ୍କୁ ସ୍ୱାଗତ କରିବା ସହ ତାଙ୍କର ଅଦମ୍ୟ ସାହସର ପ୍ରଶଂସା କରିଛନ୍ତି

ଅଭିନନ୍ଦନ ଇଣ୍ଡିଆ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ମାନ୍ଙ୍କୁ ପାକିସ୍ତାନୀ କର୍ତ୍ତ୍ୱପକ୍ଷ ଅଟ୍ଟାରୀ ୱାଘା ସୀମାରେ ଭାରତୀୟ କର୍ତ୍ତ୍ୱପକ୍ଷଙ୍କୁ ହସ୍ତାନ୍ତର କରିବା ପରେ ସେ ଗତରାତିରେ ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ଏୟାର ଭାଇସ୍ ମାର୍ଶଲ୍ ଆର୍ଜି କପୁର୍ କହିଛନ୍ତି ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଅଭିନନ୍ଦନଙ୍କୁ ହସ୍ତାନ୍ତର କରାଯାଇଥିଲା ଏବଂ ଭାରତୀୟ ବାୟୁସେନା ତାଙ୍କୁ ପାଇବା ପରେ ବିଶେଷ ଆନନ୍ଦିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱିଙ୍ଗ୍ କମାଣର୍ ଅଭିନନ୍ଦନଙ୍କୁ ଦେଶକୁ ସ୍ୱାଗତ କରି କହିଛନ୍ତି ତାଙ୍କର ଉଦାହରଣଯୋଗ୍ୟ ସାହସପାଇଁ ରାଷ୍ଟ୍ର ଗର୍ବିତ

ବହୁ ନେତା ଅଭିନନ୍ଦନଙ୍କୁ ସ୍ୱାଗତ କଶାଇବା ସହିତ ତାଙ୍କର ଅସୀମ ସାହସର ଭୂୟସୀ ପ୍ରଶଂସା କରିଛନ୍ତି ଟ୍ୱିଟ୍ ଯୋଗେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସମଗ୍ର ରାଷ୍ଟ୍ର ୱିଙ୍ଗ୍ କମାଣର୍ଙ୍କ ସାହସ ଓ ପରାକ୍ରମର ପ୍ରଶଂସା କରୁଛି ଏବଂ ଯୁବପିଢ଼ିପାଇଁ ସେ ଜଣେ ଆଦର୍ଶ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ରବିଶଙ୍କର ପ୍ରସାଦ ଏବଂ ସ୍ତି ଇରାନୀ ଏହି ପାଇଲଟ୍ଙ୍କ ସାହସର ପ୍ରଶଂସା କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି ଅଭିନନ୍ଦନ ରାଷ୍ଟ୍ର ଏବଂ ବାୟସେନାରେ ସେହିଭଳି ତ୍ୟାଗ ଓ ଉଦ୍ଦୀପନାର ସହିତ ସେବା କରିବେ ବୋଲି ସେ ଆଶା କରନ୍ତି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଏକ ଟ୍ୱିଟ୍ରେ କହିଛନ୍ତି ଅଭିନନ୍ଦନଙ୍କ ସାମର୍ଥ୍ୟ ସାହସ ଓ ସମ୍ମାନ ଦେଶବାସୀଙ୍କୁ ଗର୍ବିତ କରିଛି ପଞ୍ଜାବ ମ୍ରଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ଶତ୍ର ସାମ୍ନାରେ ତାଙ୍କର ବୀରତ୍ୱ ଓ ପରାକାଷାପାଇଁ ସେ ଖୁବ୍ ଗର୍ବିତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିଓ୍ବାଲ୍ ଜନ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବଦୁଲ୍ଲା ମଧ୍ୟ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ କରିଛନ୍ତି ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚ୍ରରୀ ଅଭିନନ୍ଦନଙ୍କ ଭାରତ ପ୍ରତ୍ୟାବର୍ତ୍ତନକ୍ତ ମଧ୍ୟ ସ୍ୱାଗତ କରିଛନ୍ତି

ପ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ୍ ଭେସ୍ ଲେ ଡ୍ରିଆନ୍ ଭାରତୀୟ ବାୟୁସେନାର ପାଇଲଟ୍ ଅଭିନନ୍ଦନ ବର୍ତମାନ୍ ଭାରତକୁ ହସ୍ତାନ୍ତର କରିବା ଘଟଣା ଏବଂ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବାକୁ ସ୍ୱାଗତ କରିଛନ୍ତି ମନ୍ତ୍ରୀ କହିଛନ୍ତି ଆସନ୍ତା ଶୁକ୍ରବାରଠାରୁ ମିଳିତ କାତିସଂଘ ଅଧ୍ୟକ୍ଷ କରିବାକୁ ଥିବା ଫ୍ରାନ୍ସ ପୁଲ୍ୱାମା ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ତାଙ୍କ ବିର୍ଦ୍ଧରେ ପ୍ରତିବନ୍ଧକ ଲଗାଇବା ସକାଶେ ସମସ୍ତ ଉଦ୍ୟମ କରିବ ପାକିସ୍ତାନଭିଭିକ ସନ୍ତାସବାଦୀ ସଙ୍ଗଠନ କେଇଏମ୍ର ମୁଖ୍ୟ ମସୁଦ୍ ଅଜ୍ହର୍କୁ ସନ୍ତାସବାଦୀ ଭାବେ ଘୋଷଣା କରିବାପାଇଁ ବୁଧବାର ଦିନ ବ୍ରିଟେନ୍ ଆମେରିକା ଓ ଫ୍ରାନ୍ସ ଜାତିସଂଘର ନିରାପତ୍ତା ପରିଷଦରେ ଏକ ସାନି ପ୍ରସ୍ତାବ ଆଗତ କରିଛନ୍ତି

ଏହି ସମ୍ମିଳନୀ ଭାରତରେ ବ୍ୟବହାର ଉପଯୋଗୀ ପ୍ରମାଣିତ ଅଭିନବ ଏବଂ ବିଶ୍ୱସ୍ତରରେ ପ୍ରତିଷ୍ଠିତ ପ୍ରଯ୍ରକ୍ତିବିଦ୍ୟାକୃ ଚିହ୍ରଟ କରିବ ପ୍ରଯ୍ତକ୍ତିବିଦ୍ୟା ପ୍ରଦାନକାରୀ ଗବେଷକ ଷ୍ଟାର୍ଟ ଅପ୍ ପ୍ରସ୍ତତକାରୀ ଶିକ୍ଷା ସଂସ୍ଥାନ ଏବଂ ସରକାରୀ କ୍ଷେତ୍ରର ସଂସ୍ଥାଗୁଡ଼ିକ ଏହି ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବେ ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସମ୍ପୁକ୍ତ ସମସ୍ତ ପକ୍ଷଙ୍କପାଇଁ ସହଯୋଗର ନୂଆ କ୍ଷେତ୍ର ଆବିଷ୍କାର କରିବା ଏବଂ ଅଭିନବ ବିଚାରଧାରାକୁ ବଜାର ଉପଯୋଗୀ ଉତ୍ପାଦନରେ ରୂପାନ୍ତରିତ କରିବା

ଦେଶ ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନର ମୁକାବିଲା ନିମନ୍ତେ ନୃତନ ଏବଂ ବିଘଟନକାରୀ ଅଭିନବ ଡିକିଟାଲ୍ ଞ୍ଜାନକୌଶଳ ଚିହ୍ଟ କରିବା ହେଉଛି ଏହି ହାକାଥନ୍ର ମ୍ରଖ୍ୟ ଉଦ୍ଦେଶ୍ୟ ଏହି ହାକାଥନ୍ରେ ବିଭିନ୍ନ ଡିଜିଟାଲ୍ ସାମଗ୍ରୀର ବିକାଶ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସମସ୍ୟାଗୁଡ଼ିକର ଅଭିନବ ସମାଧାନ ବାହାର କରିଥା'ନ୍ତି

ଗତକାଲି ତାମିଲ୍ନାଡୁର କନ୍ୟାକୁମାରୀଠାରେ କେତେକ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି କୃଷିରଣ ଛାଡ଼ ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି ଯଦିଓ ଏହାଦ୍ୱାରା ଖୁବ୍ କମ୍ ସଂଖ୍ୟକ କୃଷକଙ୍କୁ ଉପକୃତ ହୋଇଥା'ନ୍ତି ତଥାପି କେବଳ ନିର୍ବାଚନ ସମୟରେ କଂଗ୍ରେସ ଦଳ ଏହିଭଳି ପ୍ରତିଶ୍ରତି ଦେଇଥାଏ ମାତ୍ର ବର୍ଷସାରା କାର୍ଯ୍ୟକାରୀ ହେଉଥିବା ଏହି ପିଏମ୍ କିଷାନ ସମ୍ମାନ ଯୋଜନା ଦ୍ୱାରା ଗରିବ ଏବଂ ନାମମାତ୍ର ଚାଷୀ ମଧ୍ୟ ଉପକୃତ ହୋଇଥା'ନ୍ତି

ଏହି ଅବସରରେ ମଦୁରାଇଠାରୁ ଚେନ୍ନାଇ ଏଗ୍ମୋର୍ ପର୍ଯ୍ୟନ୍ତ ଦେଶର ଦ୍ୱିତୀୟ ତେଜସ୍ ରେଳସେବାକୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ

ପିଏମ୍ ଭାଇଜାକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସରକାର କୃଷକ ଏବଂ ମହ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରତିବଦ୍ଧ

ଗତ ସନ୍ଧ୍ୟାରେ ବିଶାଖାପଟ୍ଟନମ୍ରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ମହ୍ୟଜୀବୀ ସମ୍ପ୍ରଦାୟକୁ ମାଛଧରା ପାଇଁ ବ୍ୟବହୃତ ଯନ୍ତ୍ରପାତି କ୍ରୟ ତଥା ଅନ୍ୟାନ୍ୟ ଭିଭିଭିମି ବିକାଶ ପାଇଁ ସରକାର ଆର୍ଥକ ସହାୟତା ଯୋଗାଇ ଦେବେ

ଏହି ଘଟଣାରେ ଭୟଭୀତ ହୋଇ ଝ୍ରଲାସ୍ ଓ ସୋଲାତ୍ରି ଆଦି ଗ୍ରାମର ବାସିନ୍ଦାମାନେ ସ୍ୱରକ୍ଷିତ ସ୍ଥାନକ୍ର ଚାଲିଯାଇଛନ୍ତି

ଭାରତୀୟ ଘାଟି ଏବଂ ସାଧାରଣ ଲୋକ ବସବାସ କର୍ଥିବା ଅଞ୍ଚଳକୁ ଲକ୍ଷ୍ୟ କରି ପାକିସ୍ତାନୀ ସେନା ପକ୍ଷରୁ ଲଗାତାର ଆଠ ଦିନ ଧରି ଅସ୍ତ୍ରବିରତି ଉଲ୍ଲୁଙ୍ଘନ କରାଯାଇଛି ତେବେ ଭାରତୀୟ ସେନା ପକ୍ଷରୁ ଏହାର ଉଚିତ ଜବାବ୍ ଦିଆଯାଉଛି

ଏହି ଗୁଳି ବିନିମୟରେ ରାଜ୍ୟ ପୁଲିସ୍ର ଦୁଇ ଜଣ କର୍ମଚାରୀ ଏବଂ ଜଣେ ଇନ୍ସେକ୍ଟରଙ୍କ ସମେତ ସିଆର୍ପିଏଫ୍ର ଦୁଇ ଜଣ ଯବାନ ଶହୀଦ୍ ହୋଇଛନ୍ତି

ସେହିଭଳି ଏହି ଘଟଣାରେ ଜଣେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି ଏହି ଦୁଇ ସନ୍ତାସବାଦୀ ଏକ ଘରେ ଲୁଚି ରହିଥିବା ଖବର ପାଇ ମିଳିତ ସୁରକ୍ଷା ବଳ ପକ୍ଷରୁ ସେହି ଘରଟିକୁ ଧ୍ୱଂସ କରିଦିଆଯାଇଥିଲା ଏହି କୋଠାର ଭଗ୍ନାଂବଶେଷ ହଟାଯିବା ସମୟରେ ଏହି ଦୁଇ ସନ୍ତାସବାଦୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବିଶ୍ୱାସ କରାଯାଉଥିବାବେଳେ ସେମାନେ ମିଳତ ସୁରକ୍ଷା ବଳ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ

ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଏହି ଆକମ୍ରଣରେ ଆମେରିକାର କୌଣସି ଯବାନ ମୃତାହତ ହୋଇ ନାହାନ୍ତି ସିଇସି ୟୁପି ମୁଖ୍ୟ ନିର୍ବାଚନ କମିଶନର୍ ସୁନିଲ୍ ଅରୋରା କହିଛନ୍ତି ଦେଶରେ ଠିକ୍ ସମୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ମୁଖ୍ୟ ନିର୍ବାଚନ କମିଶନର୍ ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବାପାଇଁ ଗତ ଦୁଇ ଦିନ ହେଲା ଲକ୍ଷ୍ନୌରେ ଅଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ ଏବଂ କମିଶନର୍ ଅଶୋକ ଲାଭାସା ଓ ସୁଶିଲ୍ ଚନ୍ଦ୍ରା ଗତକାଲି ଲକ୍ଷ୍ନୌଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି